ଗଣେଶପୂଜା ହେବ କି ନାହିଁ ସେ ନେଇ ସ୍ଥାନୀୟ ଜିଲା ପ୍ରଶାସନ ନିଷ୍ବଉି ନେବ ବୋଲି ହାଇକୋର୍ଟଙ୍କ ରାୟ

ଏଥିପାଇଁ ସ୍ୱାସ୍ଥ୍ୟ ଟିମ୍ ଗଠନ କରାଯାଇଛି ଏହି ଟିମରେ ଆୟୁଷ ଡାକ୍ତର ଅଙ୍ଗନଓାଡ଼ି କର୍ମୀ ଆଶା ଓ ସ୍ୱାସ୍ଥ୍ୟକର୍ମୀ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଯାଞ କରୁଛନ୍ତି

ସେ ବାରିପଦା ଉଉର ଓଡିଶା ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଭାବେ ଅବସର ନେଇଥିଲେ